ଏଥିରୁ ଆତ୍ମନିଭର ଭାରତ ସ୍ୱପ୍ନ ସାକାର କରିବା ନିମନ୍ତେ ଆମ ବୈଙ୍କାନିକଙ୍କ ବ୍ୟଗ୍ରତା ଜଶାପଡୁଛି

ଏହିଭଳି ଦୂଇଟି ଟିକାକ୍ ମଞ୍ଚରୀ ଦେବାରେ ଭାରତ ହେଉଛି ପ୍ରଥମ ଦେଶ